ଜନ୍ମୁ କାଶ୍ମୀରର ପୁଲ୍ୱାମା ଜିଲ୍ଲା ଅନ୍ତର୍ଗତ ଲାସିପୋରା ଅଞ୍ଚଳରେ ପ୍ରାଣ ହରାଇଥିବା ଦୂଇ ଜଣ ସନ୍ତାସବାଦୀ ଜନ୍ମ୍ର କାଶୁୀର ପ୍ରଲିସ୍ରେ ସ୍ୱତନ୍ତ୍ର ପ୍ରଲିସ୍ ଅଧିକାରୀ ଭାବେ କାମ କରୁଥିବା ଜଣାପଡ଼ିଛି

ପିଏମ୍ ମାଳଦ୍ୱୀପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଦୁଇ ଦିନ ପାଇଁ ମାଳଦ୍ୱୀପ ଓ ଶ୍ରୀଲଙ୍କା ଗସ୍ତରେ ଯିବେ ଦ୍ୱିତୀୟ ଥରପାଇଁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ ଦୁଇଦେଶୀୟ ଗସ୍ତର ପ୍ରଥମ ଦଫାରେ ପ୍ରଧାନମନ୍ତ୍ରୀ ମାଲେରେ ଯାଇ ପହଞ୍ଚବେ ଏବଂ ସେଠାରେ ସେ ମାଲଦ୍ୱୀପ ରାଷ୍ଟ୍ରପତି ଇବ୍ରାହମ୍ ମହମ୍ମଦ ସୋଲିହ୍କ ସହ ମିଳିତ ଭାବେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକନ୍ଧ ଉଦ୍ଘାଟନ କରିବେ ଏହି ପ୍ରକଳ୍ପଗୁଡ଼ିକ ହେଲା ଉପକୃଳ ସର୍ବେକ୍ଷଣ ରାଡାର୍ ବ୍ୟବସ୍ଥା ଏବଂ ମାଳଦ୍ୱୀପ ପ୍ରତିରକ୍ଷା ବାହିନୀ ପାଇଁ ସମ୍ମିଳିତ ପ୍ରଶିକ୍ଷଣ କେନ୍ଦ୍ର

କୌଣସି ବିଦେଶୀ ସମ୍ମାନିତ ଅତିଥିଙ୍କ ପ୍ରତି ବିରଳ ସମ୍ମାନ ପ୍ରଦର୍ଶନ ସ୍ୱରୂପ ମାଳଦ୍ୱୀପ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଦେଶର ସଂସଦ ପିପୁଲ୍ସ୍ ମକ୍ଲିସ୍ରେ ଉଦ୍ବୋଧନ ଦେବାକୁ ନିମନ୍ତ୍ରଣ କରାଯାଇଛି କୌଣସି ବିଦେଶୀ ନାଗରିକଙ୍କୁ ସେ ଦେଶ ପକ୍ଷରୁ ଦିଆଯାଉଥିବା ସର୍ବୋଚ୍ଚ ପୁରସ୍କାର ନିଶାନ୍ ଇଜୁଦିନ୍ ସମ୍ମାନରେ ମଧ୍ୟ ଶ୍ରୀ ମୋଦିଙ୍କୁ ଭୂଷିତ କରାଯିବ ରାଷ୍ଟ୍ରଦତ କହିଛନ୍ତି ପ୍ରତିନିଧିସ୍ତରୀୟ କଥାବାର୍ତ୍ତାରେ ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା ହେବ ଏବଂ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କାଳରେ ଅନେକ ରାଜିନାମା ଓ ବ୍ରଝାମଶାପତ୍ର ମଧ୍ୟ ସ୍ୱାକ୍ଷରିତ ହେବ

ପିଏମ୍ ଫୁଡ୍ ସିକ୍ୟୁରିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗରିବ ଅବହେଳିତ ଓ ଅତି ଦରିଦ୍ର ଶ୍ରେଣୀର ଲୋକମାନଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ସୁବିଧାକୁ ନିଶ୍ଚିତ କରିବାପାଇଁ ତାଙ୍କ ସରକାର ତିଳେମାତ୍ର ଅବହେଳା କରିବେ ନାହିଁ ସେ କହିଛନ୍ତି ଉତ୍ତମ ସ୍ୱାସ୍ଥ୍ୟପାଇଁ ଖାଦ୍ୟର ମାନ ଓ ନିରାପତ୍ତା ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଆଜି ସାରା ବିଶ୍ୱରେ ପାଳିତ ହେଉଥିବା ସର୍ବପ୍ରଥମ ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ଉପଲକ୍ଷେ ତାଙ୍କ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ଖାଦ୍ୟ ନିରାପତ୍ତା ହେଉଛି ସୁଖମୟ ଜୀବନ ଓ ଦେଶବାସୀଙ୍କୁ ସୁସ୍ଥ ରଖିବା ଦିଗରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରଧାନମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଦେଶରେ ଅତ୍ୟାଧୁନିକ ଏବଂ ସର୍ବୋତ୍ତମ ଖାଦ୍ୟ ନିରାପତ୍ତା ମାନକ କାର୍ଯ୍ୟକାରୀ କରିବାପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି ହର୍ଷବର୍ଦ୍ଧନ ନିପା କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କେ କେ ଶୈଳଜା ଆଜି ନ୍ତଆଦିଲ୍ଲୀରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କୁ ସାକ୍ଷାତ୍ କରିଛନ୍ତି କେରଳରେ ନିପା ଭୂତାଣୁ ରୋଗର ନିୟନ୍ତ୍ରଣ ଓ ସଂକ୍ରମଣକୁ ରୋକିବା ଦିଗରେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂକ୍ରାନ୍ତୀୟ ସ୍ଥିତି ଉପରେ ସେମାନେ ଆଲୋଚନା କରିଛନ୍ତି ଏକ ସରକାରୀ ଇସ୍ତହାରରେ କୁହାଯାଇଛି ଡକ୍କର ହର୍ଷବର୍ଦ୍ଧନ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁପ୍ରକାର ସାହାଯ୍ୟ ସମର୍ଥନ ଯୋଗାଇ ଦେବାପାଇଁ କେରଳ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରତି ଦେଇଛନ୍ତି ମନ୍ତ୍ରଣାଳୟ ପକ୍ଷରୁ ନିୟମିତ ଭାବେ ସ୍ଥିତି ସଂକ୍ରାନ୍ତରେ ସମୀକ୍ଷା କରାଯାଉଥିବା କୁହାଯାଇଛି

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ନିପା ଭୂତାଣୁ ରୋଗରେ ଆକ୍ରାନ୍ତ ହୋଇଥିବା ଜଣେ ରୋଗୀର ଅବସ୍ଥା ସ୍ଥିର ରହିଛି ଏବଂ ଆଉ କାହାକୁ ହେଲେ ଏହି ରୋଗ ସଂକ୍ରମଣ କରି ନାହିଁ ଭୂଟାନ୍ କୟଶଙ୍କର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଭୁଟାନ୍ର ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ୍ଙ୍କ ସମେତ ରାଷ୍ଟ୍ରପତିଙ୍କ ସାକ୍ଷାତ୍ କରି ଦ୍ୱିପକ୍ଷୀୟ ସମ୍ପର୍କର ସବୁ ଦିଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି ଦୁଇ ଦେଶ ମଧ୍ୟରେ ଜଳବିଦ୍ୟୁତ୍ କ୍ଷେତ୍ରରେ ସହଯୋଗ ଓ ଭାଗିଦାରିତାର ବିକାଶ ଉପରେ କଥାବାର୍ତ୍ତାରେ ଗୁରୁତ୍ୱ ଦିଆଯାଇଛି ଶ୍ରୀ କୟଶଙ୍କର ଦୁଇଦିନିଆ ଭୁଟାନ୍ ଗସ୍ତରେ ଯାଇ ଆକି ସେଠାରେ ପହଞ୍ଚଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ବାର୍ତ୍ତା ଶ୍ରୀ ଜୟଶଙ୍କର ଲୋଟେ ସେରିଙ୍ଗ୍ଙ୍କୁ ଜଣାଇଛନ୍ତି

ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ସଶସ୍ତ ବାହିନୀର ସମ୍ପଭି ଓ ପ୍ଲାଟ୍ଫର୍ମଗୁଡ଼ିକର ରକ୍ଷଣାବେକ୍ଷଣା ସମ୍ପର୍କିତ ଗୁରୁତ୍ୱପୂର୍୍ଣ ରାଜସ୍ୱ ସଂଗ୍ରହ ମାମଲାଗୁଡ଼ିକ ଉପରେ ଶ୍ରୀ ସିଂହ ଆଲୋଚନା କରିଛନ୍ତି ବର୍ତ୍ତମାନ ଚାଲିଥିବା ମୌଳିକଡାଞ୍ଚା ପ୍ରକଳ୍ପ ଏବଂ ଭବିଷ୍ୟତରେ ଏଗୁଡ଼ିକର ଉନ୍ନତିକରଣ ସଂକ୍ରାନ୍ତରେ ପ୍ରତିରକ୍ଷା ବିଭାଗର ଅଧିକାରୀମାନେ ତାଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି ଭାରତୀୟ ଉପକୂଳ ରକ୍ଷୀ ବାହିନୀର କାର୍ଯ୍ୟପ୍ରଣାଳୀ ଓ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ସେ ସମୀକ୍ଷା କରିଛନ୍ତି ପଦାତିକ ବାହିନୀ ନୌବାହିନୀ ଓ ବିମାନ ବାହିନୀର କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତି ସଂକ୍ରାନ୍ତରେ ପୃଥକ୍ ପୃଥକ୍ ବବିଠକ କରିବାପାଇଁ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ବୈଠକରେ ପ୍ରତିରକ୍ଷା ସଚିବ ସଞ୍ଜୟ ମିତ୍ର ପ୍ରତିରକ୍ଷା ଅର୍ଥବିଭାଗ ସଚିବ ଗାର୍ଗୀ କୌର୍ ଏବଂ ମନ୍ତଶାଳୟର ଅନ୍ୟ ବରିଷ୍ଣ ଅଧିକାରୀମାନେ ଉପସ୍ଥିତ ଥିଲେ ଗୋୟଲ୍ ଏକୁପୋର୍ଟ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ୍ କହିଛନ୍ତି ବାଣିଜ୍ୟ କାର୍ଯ୍ୟକଳାପ ପାଇଁ ସଠିକ୍ ସମୟରେ ଯଥେଷ୍ଟ ପରିମାଣର ରପ୍ତାନୀ ଋଣ ଉପଲବ୍ଧତା ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ରପ୍ତାନୀ ରଣ ଠିକ୍ ସମୟରେ ମିଳିଯିବାଦ୍ୱାରା ଦେଶରେ ରପ୍ତାନୀ ଅଭିବୂଦ୍ଧି ତ୍ୱରାନ୍ୱିତ ହେବ ସେ କହିଛନ୍ତି ବର୍ତ୍ତମାନ ଆମେ ରପ୍ତାନିକାରୀମାନଙ୍କୁ ରିହାତି ନ ଦେଇ ଅଳ୍ପ ସୁଧରେ ରଣ ଉପଲବ୍ଧତା କରାଇବାର ସମୟ ଆସିଛି ରପ୍ତାନିକାରୀ ସଙ୍ଗଠନର ପ୍ରତିନିଧିମାନଙ୍କ ସହ ରପ୍ତାନୀ ରଣ ସମ୍ପର୍କିତ ପ୍ରସଙ୍ଗଗୁଡ଼ିକ ଉପରେ ନ୍ନଆଦିଲ୍ଲୀରେ ଆଲୋଚନାବେଳେ ଶ୍ରୀ ଗୋୟଲ ଏହା କହିଛନ୍ତି ସେ କହିଛନ୍ତି ଅଳ୍ପ କେତେ ବର୍ଷ ହେଲା ରପ୍ତାନୀ ରଣ ଅଂଶ ହ୍ରାସ ପାଇଛି ଯାହାଦ୍ୱାରା ଏମ୍ଏସ୍ଏମ୍ଇ କ୍ଷେତ୍ର ପ୍ରତି ଉଦ୍ବେଗ ସୃଷ୍ଟି ହୋଇଛି ଏବଂ ରଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକ ପକ୍ଷରୁ ପାରିପାର୍ଶ୍ୱିକ ଚାହିଦା ହ୍ରାସ ପାଇଛି

ଆଜି ରାତିରେ ସେ ଜାପାନ୍ ଅଭିମୁଖେ ଯାତ୍ରା କରିବେ ସେଠାରେ ଶ୍ରୀ ଗୋୟଲ୍ ବିଶ୍ୱ ବାଣିଜ୍ୟ ପରିସ୍ଥିତି ବିଶ୍ୱ ବାଣିଜ୍ୟ ସଙ୍ଗଠନ ସଂକ୍ରାନ୍ତ ପ୍ରସଙ୍ଗ ଏବଂ ଡିଜିଟାଲ୍ ବାଣିଜ୍ୟ କ୍ଷେତ୍ରରେ ବିକାଶ ଉପରେ ଆଲୋଚନା କରିବେ ସାମ୍ପ୍ରତିକ ଅନ୍ତର୍ଜାତୀୟ ବାଣିଜ୍ୟ ଓ ପୁଞ୍ଜିନିବେଶ ବିଷୟ ଉପରେ ସେ ଅଂଶଗ୍ରହଣକାରୀ ବାଣିଜ୍ୟ ମନ୍ତ୍ରୀମାନଙ୍କ ସହ ମଧ୍ୟ ଆଲୋଚନା କରିବେ

ଜେକେ କିଲ୍ଡ୍ ଜନ୍ମୁ କାଶ୍ମୀର ପୁଲ୍ୱାମା କିଲ୍ଲା ଅନ୍ତର୍ଗତ ଲାସିପୋରା ଇଲାକାର ପଂକ୍ରଣ ଲିଟେର୍ଠାରେ ଗତକାଲି ରାତିରୁ ଚାଲିଥିବା କାର୍ଯ୍ୟାନୁଷ୍ଠାନରେ ଦୁଇ ଜଣ ସନ୍ତାସବାଦୀଙ୍କର ମୃତ୍ୟୁ ଘଟିଛି ସେହି ମୃତ ସନ୍ତାସବାଦୀ ଦ୍ୱୟଙ୍କୁ ଚିହ୍ରଟ କରାଯାଇଛି ଏବଂ ସେମାନେ ଜନ୍ମୁ କାଶ୍ମୀର ପୁଲିସ୍ରେ ସ୍ୱତନ୍ତ ପୁଲିସ୍ ଅଧିକାରୀ ଭାବେ କାମ କରୁଥିଲେ ସେମାନେ ଜୈସେ ମହଞ୍ମଦ ସନ୍ତାସବାଦୀ ସଙ୍ଗଠନରେ ଯୋଗଦେବା ପରେ ବୁଧବାର ରାତିରୁ ନିଖୋଜ ଥିଲେ

ଅନ୍ୟ ଦୁଇ ଜଣ ସନ୍ତାସବାଦୀଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି ସେମାନେ ମଧ୍ୟ କୈସେ ମହମ୍ମଦର ସନ୍ତାସବାଦୀ ବୋଲି କଣାପଡ଼ିଛି ସ୍ୱତନ୍ତ୍ର ପୁଲିସ୍ ଅଧିକାରୀମାନେ ନିୟମିତ ପୁଲିସ୍ କର୍ମଚାରୀ ନୁହନ୍ତି ତେଣୁ ମାସିକିଆ ଭତ୍ତାରେ ସେମାନଙ୍କୁ ନିଯୁକ୍ତି ମିଳିଥାଏ ଓ ବ୍ୟକ୍ତିଗତ ନିରାପତ୍ତା ଅଧିକାରୀ ଭାବେ ସେମାନେ କାମ କରିଥା'ନ୍ତି ପଦାତିକ ବାହିନୀ କଜ୍ମୁ କାଶ୍ମୀର ପୁଲିସ୍ ବାହିନୀ ଏବଂ ସିଆର୍ପିଏଫ୍ ବାହନିନୀର ଏକ ମିଳିତ ଟିମ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଚାଲିଥିଲା ଗତକାଲି ସନ୍ଧ୍ୟାରେ ଜଣେ ସନ୍ତାସବାଦୀ ପ୍ରାଣ ହରାଇଥିବାବେଳେ ଆଜି ସକାଳୁ ଅନ୍ୟ ତିନି ଜଣଙ୍କର ମୃତ୍ୟୁ ଘଟିଛି

ମନ୍ତ୍ରୀମଣ୍ଡଳର ଏହି ସଦସ୍ୟମାନେ ଆସନ୍ତାକାଲି ଅମରାବତୀଠାରେ ଏକ ଜନ ସମାବେଶରେ ଶପଥ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ୱାଇଏସ୍ଆର୍ କଂଗ୍ରେସ ବିଧାୟକ ଦଳ ବୈଠକରେ ଏହି ନିଷ୍କଭି ନିଆଯାଇଛି ନିଷ୍କଭି ଅନୁସାରେ ଅନୁସ୍ଚିତ କାତି ଅନୁସ୍ଚିତ ଜନକାତି ପଛୁଆ ବର୍ଗ ସଂଖ୍ୟାଲଘୁ ଓ କପୁ ସମ୍ପ୍ରଦାୟରୁ ଜଣେ ଲେଖାଏଁ ବ୍ୟକ୍ତି ଉପମୁଖ୍ୟମନ୍ତ୍ରୀ ପଦରେ ରହିବେ ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ରୀ କହିଛନ୍ତି ତାଙ୍କ ମନ୍ତିମଣ୍ଡଳରେ ରେଡ଼ୁୀ ସମ୍ପ୍ରଦୟର ବ୍ୟକ୍ତିଙ୍କୁ କେବଳ ପ୍ରାଥମିକତା ଦିଆଯିବ ନାହିଁ ବରଂ ଅବହେଳିତ ବର୍ଗର ସଦସ୍ୟଙ୍କୁ ସମାନ ଅଧିକାର ଦିଆଯିବ ସେ କହିଛନ୍ତି ଅଢ଼େଇ ବର୍ଷ ପରେ ସରକାରଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି କ୍ୟାବିନେଟ୍ ଅଦଳବଦଳ କରାଯିବ

ସେଠାରେ ଅବିରତ ବର୍ଷା ଲାଗି ରହିବାରୁ ଟସ୍ ମଧ୍ୟ ପଡ଼ିପାରି ନାହିଁ